ସେହିପରି କେନ୍ଦ୍ରାପଡ଼ା ଆସନରୁ ବରିଷ ନେତା ବୈଜୟନ୍ତ ପଶ୍ରା ନିର୍ବାଚନ ଲଢ଼ିବେ

ଏଥରେ ବିଜଡ଼ି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ନାମ ମଧ ସାମିଲ କରାଯାଇଛି

ତେବେ ବିଜେଡି ଚଳିତ ନିର୍ବାଚନରେ ରମେଶ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରିଛି

ଉପଜିଲ୍ଲାପାଳ ସଞ୍ ୟ କୁମାର ମିଶ୍ରଙ୍କ ଉପସ୍ଥିତିରେ ଏହି ତାଲିମ୍ ପ୍ରଦାନ କରାଯାଇଛି

ମାତ୍ର ଆସନ୍ତା ନିର୍ବାଚନପାଇଁ ତାଙ୍କୁ ଦଳୀୟ ଟିକେଟ୍ ନ ମିଳିବାରୁ ସେ ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଅଳରେ ଆଜି ପରମ୍ମରା ଅନୁସାରେ ଆନନ୍ଦ ଉଲ୍ଲାସର ସହିତ ହୋଲି ପାଳିତ ହୋଇଯାଇଛି

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଖ୍ଖି ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଲି ଖେଳ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି

ବାଲେଶ୍ୱର ଅଞ୍ଚଳରୁ ଚାରି ଜଶ ଯୁବକ ଭୋଜି କରିବାକୁ ଯାଇଥିଲେ

ତେବେ ଏ ସମ୍ମର୍କରେ ପୁଲିସ୍ ତଦନ୍ତ ଜାରି ରଖିଛି